ଗୃହକାର୍ଯ୍ୟ ସ୍ୱାଭାବିକ କରିବା ପାଇଁ ବାଚସ୍ୱତିଙ୍କ ସର୍ବଦଳୀୟ ବୈଠକରେ ବାହାରି ପାରିଲାନି ନିଷ୍କର୍ସ

ରାଷ୍ଟ୍ରପତିଙ୍କ ଗସ୍ତକ୍ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ଘକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି

ସେହିପରି ଭାରତରେ ପ୍ରସ୍ତତ ଟିକା ସୁରକ୍ଷିତ ଓ ନିରାପଦ

ଜିଲ୍ଲାର ଅର୍ଭ୍ୟପାଳ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବୟସ୍କ ନାଗରିକ ଭିନ୍ବକ୍ଷମ ମାନଙ୍କୁ ଟିକା ଦିଆଯାଉଛି

ଟିକାକରଣ ପରେ ହିତାଧିକାରୀମାନଙ୍କୁ ପର୍ଯ୍ୟବେକ୍ଷଣ ଗୃହରେ ରଖାଯାଉଛି

ବହୁ ପୁରାତନ ଶୈବପୀଠ ସିଦ୍ଧେଶ୍ୱର ମନ୍ଦିରଠାରୁ ମାତ୍ର ଦୁଇଶହ ମିଟର ଦୂରରେ ଏହି ମନ୍ଦିର ଓ ଶିବଲିଂଗ ଦୂଶ୍ୟମାନ ହେଉଛି